ଭାରତକୁ ବିଶ୍ୱ ସ୍ତରରେ ଇଲେକ୍ରୋନିକୁ ସିଷ୍ଟମ୍ ଡିଜାଇନ୍ ଓ ଉତ୍ପାଦନର ପେଶ୍ଚ ସ୍ଥଳୀ ଭାବେ ପ୍ରତିଷ୍ଠା କରିବା ଏହି ନୀତିର ମୂଳ ଲକ୍ଷ୍ୟ

ଚିପ୍ସେଟ୍ ସମେତ ଇଲେକ୍ରୋନିକ୍ ବ୍ୟବସ୍ଥା ପାଇଁ ଅନ୍ୟାନ୍ୟ ମୂଳ ଯନ୍ତ୍ରପାତି ନିର୍ମାଣକୁ ଉତ୍ପାହିତ କରି ବିଶ୍ୱସ୍ତରରେ ଭାରତକୁ ଇଲେକ୍ଟ୍ରୋନିକ୍ଟ ସିଷ୍ଟମ ଡିଜାଇନ୍ ଓ ଉତ୍ପାଦନ ପେଶ୍ଚ ସ୍ଥଳୀ ଭାବେ ସ୍ଥାପନ କରିବା ଏହି ନୀତିର ମୂଳ ଲକ୍ଷ୍ୟ ଏହାଦ୍ୱାରା ବିଶ୍ୱସ୍ତରରେ ପ୍ରତିଯୋଗିତା ସକାଶେ ଇଲେକ୍ଟ୍ରୋନିକ୍ସ ଶିଳ୍ପ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇ ପାରିବ

ତତ୍କାଳ ତିନି ତଲାକ ପ୍ରଥାକୁ ଏହି ଅଧ୍ୟାଦେଶ ବଳରେ ଧର୍ଭବ୍ୟ ଅପରାଧ ବୋଲି ବିବେଚନା କରାଯିବ ଅର୍ଥ ନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ସିସିଇଏ ମଧ୍ୟାହ ଭୋଜନ ଯୋଜନା ଅଧୀନରେ ସଂଶୋଧିତ ନିୟମକୁ ଅନ୍ତମୋଦନ କରିଛନ୍ତି

ନିଅମରେ ସଂଶୋଧନ କରାଯିବା ଦ୍ୱାରା କେତେକ ନୃଆ ବ୍ୟବସ୍ଥା ଗ୍ରହଣ କରାଯାଇ ପାରିବ ଫଳରେ ଏହି ଯୋଜନାକୁ ଦକ୍ଷତାର ସହ ଫଳପ୍ରଦ ଭାବେ କାର୍ଯ୍ୟକାରି କରାଯାଇ ପାରିବ କିଷାନ ଉର୍ଜା ସ୍ୱରକ୍ଷା ଏଭାମ୍ ଉଡ୍ଚାନ୍ ମହାଅଭିଯାନ 'କୁଷୁମ୍' ଯୋଜନାକୁ ମଧ୍ୟ ସିସିଇଏ ଅନୁମୋଦନ କରିଛନ୍ତି ଏହି ଯୋଜନା ଅଧୀନରେ କୃଷକମାନଙ୍କ ଜଳ ନିରାପତ୍ତା ଓ ଆର୍ଥିକ ସହାୟତା ଯୋଗାଇ ଦିଆଯିବ

ତୈଳ ଓ ଗ୍ୟାସ୍ ଦେଶୀୟ ଉତ୍ପାଦନ ବୂଦ୍ଧି ଲାଗି ଲାଇସେନ୍ସ ନୀତିରେ ପରିବର୍ତ୍ତନ ପ୍ରସ୍ତାବ ମଧ୍ୟ ଅନୁମୋଦିତ ହୋଇଛି

ଦିଲ୍ଲୀ ଗାଜିଆବାଦ ମିରଟ ଆଞ୍ଚଳିକ ଦୂତ ଗମନାଗମନ ସଡ଼କ ପଥ ନିର୍ମାଣ ପାଇଁ କେନ୍ଦ୍ର କ୍ୟାବିନେଟ୍ ଅନୁମତି ପ୍ରଦାନ କରିଛନ୍ତି

ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକ୍ସର ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣକୁ ଅନୁମତି ଦିଆଯାଇଛି

ପିଏମ୍ ସାଉଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ରାଜା ମହମ୍ମଦ ବିନ୍ ସଲମାନ୍ ବିନ୍ ଅବଦ୍ରଲ ଅଜିଜ୍ ଅଅସୌଦ୍ଙ୍କ ସହ ଆଜି ନୂଆଦିଲ୍ଲୀରେ ଆପୋଷ ସ୍ୱାର୍ଥ ବିଜଡ଼ିତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବେ ଏହି କଥାବାର୍ତ୍ତା ପରେ ଦୁଇ ଦେଶ ମଧ୍ୟରେ ଅନେକ ରାଜିନାମା ସ୍ୱାକ୍ଷରିତ ହେବାର ଆଶା କରାଯାଉଛି

ଭାରତକୁ ଦୁଇ ଦିନିଆ ଗସ୍ତରେ ଆସି ଶ୍ରୀ ଅଲସୌଦ୍ ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ଶ୍ରୀ ଅଲସୌଦ୍ ସାଉଦିଆରବର ମନ୍ତ୍ରୀ ପରିଷଦର ଉପାଧ୍ୟକ୍ଷ ଓ ପ୍ରତିରକ୍ଷା ମନ୍ତ୍ରୀ ଅଛନ୍ତି ତାଙ୍କ ସହ ସେ ଦେଶର ମନ୍ତ୍ରୀ ବରିଷ୍ଠ ଅଧିକାରୀ ଓ ବିଶିଷ୍ଟ ବ୍ୟବସାୟୀମାନଙ୍କ ଏକ ପ୍ରତିନିଧି ଦଳ ମଧ୍ୟ ଭାରତ ଆସିଛନ୍ତି

ପିଏମ୍ ନାରକୋଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନିଶା ଔଷଧ କାରବାର ସନ୍ତାସବାଦୀ ଓ ଦେଶ ବିରୋଧୀ ତଥ୍ୟମାନଙ୍କର ସବୁଠାରୁ ବଡ଼ ଆୟର ଉହ ଭାରତକୁ ନିଶା ଔଷଧ ସେବନ ମୁକ୍ତ କରିବା ପାଇଁ ଅଭିଯାନ ଉପଲକ୍ଷେ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ନିଶା ଔଷଧ କାରବାରରୁ ମିଳ୍ତ୍ରିବା ଅର୍ଥକୁ ଏହି ଅସାମାଜିକ ତତ୍ତ୍ୱମାନେ ଦେଶରେ ଅସ୍ଥିରତା ସୃଷ୍ଟି ପାଇଁ ବ୍ୟବହାର କରୁଛନ୍ତି ଆର୍ଚ୍ ଅଫ୍ ଲିଭିଂ ଫାଉଣ୍ଡେସନ୍ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ ଆରମ୍ଭ କରାଯାଇଛି ଗତକାଲି ହିସାରର ଗୁରୁ ଜମ୍ବେଶ୍ୱର ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ଭାକୁ ପ୍ରଦର୍ଶନ କରାଯାଇଥିଲା ସୁସ୍ଥ ଜୀବନ ଉତ୍କଳ ଭବିଷ୍ୟତ ଏବଂ ଦେଶର ନିରାପତ୍ତା ଓ ସୁରକ୍ଷା ପାଇଁ ନିଶା ଔଷଧ ସେବନ ନ କରିବାକୁ ଶ୍ରୀ ମୋଦି ଯୁବ ପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏମାନଙ୍କର ଆତ୍କ ବିଶ୍ୱାସ ଓ ଦୂଢ଼ ମନୋବଳ ରହିଛି ସେମାନେ କଦାପି ନିଶା ଔଷଧ ସେବନର ଶିକାର ହେବେ ନାହିଁ ଯେଉଁମାନେ ନିଶା ଔଷଧ ସେବନର ଶିକାର ହୋଇଛନ୍ତି ସେମାନଙ୍କୁ ଏଥିରୁ ମୁକ୍ତ କରିବା ଓ ସାହାଯ୍ୟ କରିବା ପାଇଁ ସେ ଯୁବପିଢ଼ିକୁ ଆହ୍ୱାନ ଜଣାଇଛନ୍ତି ନିଶା ଔଷଧ ସେବନ ଭଳି ସମସ୍ୟା ଦୂରକରିବାକୁ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ସଂକ୍ରାନ୍ତରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି

ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପାଞ୍ଚ ଦିନିଆ ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ

ଯାହାଦ୍ୱାରା ସରକାରଙ୍କ ସହ ନୂଆ ଚୁକ୍ତି କରାଯାଇ ପାରିବ

ଇସ୍ରାଏଲ୍ ଆମେରିକା ବ୍ରିଟେନ୍ କର୍ମାନୀ ରଷିଆ ଓ ଫ୍ରାନ୍ସ ଆଦି ଅନେକ ଦେଶ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁଲଓ୍ୱାମା ଭଳି ସନ୍ତାସବାଦୀ ଆକ୍ରମଣ ଯେଭଳି ପୁନର୍ବାର ନଘଟିବ ତାହାକୁ ନିଣ୍ଚିତ କରିବା ପାଇଁ ସବ୍ ପ୍ରକାର ଉଦ୍ୟମ ଜାରି ରହିବ

ଏହି ରାଜପଥ ଉତ୍ତରପ୍ରଦେଶର ମୋରାଦାବାଦ ମିରଟ ଓ ବାଘପଥ୍ ଜିଲ୍ଲାକୁ ସଂଯୋଗ ସ୍ଥାପନ କରିବ ଏହି ସ୍ଥାନଗୁଡ଼ିକରେ ଶ୍ରୀ ଗଡ଼କରୀ ନମାମି ଗଙ୍ଗା ଯୋଜନା ଅଧୀନରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିବେ କେନ୍ଦ୍ରମନ୍ତ୍ରୀ ସତ୍ୟପାଲ ସିଂହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉପମ୍ରଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏଡି ଉହବରେ ଉପସ୍ଥିତ ରହିବେ

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଧନୁଷ ହେଉଛି ବହୁ ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦି ବନ୍ଧୁକ ଯାହା ଭାରତରେ ନିର୍ମାଣ ହେବାକୁ ଯାଉଛି ଏହାଦ୍ୱାରା ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ସଫଳ ହେବାର ଆଶା କରାଯାଉଛି ଡିଆର୍ଡିଓ ଡିକିକ୍ୟୁଏ ଡିପିଏସ୍ୟୁ ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ତଥା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଓ ଅନେକ ବେସରକାରୀ କମ୍ପାନୀଗୁଡ଼ିକର ସହାୟତାରେ ଏହି ବନ୍ଧୁକ ସବୁ ନିର୍ମାଣ କରାଯିବ

ବାଣିଜ୍ୟ ଶିକ୍ଷ ମନ୍ତ୍ରୀ ସୁରେଶ ପ୍ରଭୁ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି ଏହି ରିହାତି ପାଇବା ପାଇଁ ଯୋଗ୍ୟ ଷ୍ଟାର୍ଟ୍ଅପ୍ କମ୍ପାନୀମାନେ ସ୍ୱାକ୍ଷର ହୋଇଥିବା ଲିଖିତ ଘୋଷଣାପତ୍ରକୁ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିକାଶ ବିଭାଗକୁ ପଠାଇବାକୁ କୁହାଯାଇଛି ନମୱର ସିଂହ ହିନ୍ଦୀ ଭାଷାର ସୁନାମ ଧନ୍ୟ ଲେଖକ ନମଓ୍ୱର ସିଂହ ଗତକାଲି ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି

ସ୍ୱର୍ଗତ ସିଂହ ଦୀର୍ଘ ଦିନ ହେଲା ଅସୁସ୍ଥ ହୋଇ ନୂଆଦିଲ୍ଲୀରେ ଏମସ୍ରେ ଚିକିହାଧୀନ ଥିଲେ

ପୁଲୱାମା ଟ୍ରମ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଏକ ଅତି ଭୟଙ୍କର ପରିସ୍ଥିତି ଭାବେ ବର୍ଷନା କରିବା ସହିତ ସେ ଖୁବ୍ ଶୀଘ୍ର ଏହା ଉପରେ ଏକ ବିବୃତ୍ତି ଜାରି କରିବେ ବୋଲି କହିଛନ୍ତି

ଶ୍ରୀ ପାଲ୍ଲାଡିନୋ କହିଛନ୍ତି ଆମେରିକା ଭାରତ ସହିତ ଯୋଗାଯୋଗରେ ରହିଛି କେବଳ ସମବେଦନା ଜଣାଇବା ପାଇଁ ନୁହେଁ ବରଂ ଦୂଢ଼ ସମର୍ଥନ କରୁଛି ସେହିପରି ପାକିସ୍ତାନ ଏହି ଆକ୍ରମଣ ଘଟଣାର ତଦନ୍ତ ପାଇଁ ସଂପ୍ରର୍ଣ୍ଣ ସହଯୋଗ କରିବାକୁ ସେ ଗୁରୁତ୍ୱ ଆରୋପ କରିଛନ୍ତି ଅନ୍ୟ ପକ୍ଷରେ ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ଏବଂ ହ୍ୱାଇଟ୍ ହାଉସ୍ ଗଣମାଧ୍ୟମ ମନ୍ତ୍ରୀ ଶାରା ସାଣ୍ଡ୍ରେସ୍ ଏକ ବିବୂତ୍ତିରେ ଜେସ୍ ଇ ମହମ୍ମଦ ଏବଂ ଏହାର ସଦସ୍ୟମାନଙ୍କ ବିରୁଦ୍ଧରେ ତୁରନ୍ତ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି କହିଚ୍ଛନ୍ତି ଜେଟଲୀ ପୁଲୱାମା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ନେଇ ପ୍ରମାଣ ଦେବା ସଂପର୍କରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବକ୍ତବ୍ୟକୁ ସମାଲୋଚନା କରିଛନ୍ତି ଶ୍ରୀ ଜେଟଲୀ କହିଛନ୍ତି ଯେ ସୋମବାର ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଆତଙ୍କବାଦୀ ପାକିସ୍ତାନର ଏବଂ ପୁଲୱାମା ଆକ୍ରମଣ ପଛରେ ସେମାନଙ୍କ ହାତ ଥିବା ଦାବି କରିଛନ୍ତି